ବୈଷୟିକ ଜ୍ଞାନ ସ୍ପଚ୍ଛତା ଓ ସେବା ପ୍ରଦାନରେ ଉନ୍ନତି ଆଣିପାରେ ବୋଲି ଭାରତୀୟମାନେ କାଣିସାରିଛନ୍ତି ସେ କହିଛନ୍ତି କୋବିଡ୍ ପରିସ୍ଥିତିରେ ଭାରତର ଡିଜିଟାଲ୍ ପ୍ରସ୍ତୁତି କିଭଳି ସାହାଯ୍ୟ କରିପାରିଛି ତାହା ସମଗ୍ର ବିଶ୍ୱ ଦେଖିଛି

ଏଥିସହ ବିଭିନ୍ନ ଆଞ୍ଚଳିକ ଭାଷା ଓ ଉପଭାଷାରେ ଇ ପାଠ୍ୟକ୍ମର ବିକାଶ କରାଯିବ ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି ଇଲେକ୍ରୋନିକ୍କ ଓ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଚ୍ଚନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ବ୍ୟଗ୍ରତାର ସହ କାର୍ଯ୍ୟ କରୁଛନ୍ତି ସେ କହିଛନ୍ତି ବୈଷୟିକ ଜ୍ଞାନର ଦ୍ରତ ପ୍ରସାର ଘଟୁଛି

ଏହାଦ୍ୱାରା ସ୍ୱଚ୍ଛତା ଓ ପ୍ରଶାସନରେ ଉନ୍ନତି ଘଟିବା ସହ ବ୍ୟକ୍ତିଗତ ତଥ୍ୟ ଗୋପନୀୟତା ସୁରକ୍ଷିତ ରହିଛି

ଇଣ୍ଡିଆ ଇସ୍ରାଏଲ୍ ଭାରତ ଓ ଇସ୍ରାଏଲ୍ କୋବିଡ୍ ନାଇଷ୍ଟିନ୍ର ମୁକାବିଲାରେ ଦ୍ୱିପକ୍ଷିୟ ସହଯୋଗ ବୃଦ୍ଧି କରିବାକୁ ଏକମତ ହୋଇଛନ୍ତି ବୈଷୟିକ ଜ୍ଞାନ ଓ ନମୁନା ପରୀକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ଉଭୟ ପକ୍ଷ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହ୍କଙ୍କ ସହ କଥାବାର୍ତ୍ତା କରିଛନ୍ତି ସୌର ଶକ୍ତି କ୍ଷେତ୍ରରେ ନବୀକରଣ ପାଇଁ ଏକ ଡିକିଟାଲ୍ ସମ୍ମିଳନୀ ଆବାହନ କରିବାକୁ ଉଭୟ ନେତା ରାଜି ହୋଇଛନ୍ତି ଏହାଦ୍ୱାରା ଉଭୟ ଦେଶର ଅର୍ଥନୈତିକ ବିକାଶ ଘଟିବା ସମେତ ସମଗ୍ର ବିଶ୍ୱ ମଧ୍ୟ ଲାଭାନିତ ହେବ

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନୀତିର ଫଳପ୍ରଦ କାର୍ଯ୍ୟକାରିତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ହର୍ଷ ବର୍ଦ୍ଧନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର୍ ହର୍ଷବର୍ଦ୍ଧନ୍ କହିଛନ୍ତି ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି ଏବଂ ବିପଦ ପରିଚାଳନାକୁ ସୁଦୃଢ କରିବା ଦ୍ୱାରା ବିଭିନ୍ନ ରୋଗର ମୁକାବିଲା ଓ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରାଯାଇପାରିବ

ଏଥିପାଇଁ ସମଗ୍ର ବିଶ୍ୱ ମଧ୍ୟରେ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ ସେ କହିଛନ୍ତି ଏକ ଉଜ୍ୱଳ ଓ ରୋଗମୁକ୍ତ ସମାଜ ପାଇଁ ସମଗ୍ର ବିଶ୍ୱ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଦୃଷ୍ଟି ରଖିଛି

ସ୍ୱାସ୍ଥ୍ୟ ଆଲୋଚନା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ଚିନୀ ଚୌବେ ଏବଂ ବ୍ରିଟେନ୍ର ଦକ୍ଷିଣ ପୂର୍ବ ଏସିଆ ବ୍ୟାପାର ମନ୍ତ୍ରୀ ଲର୍ଡ ତାରିକ୍ ଏହେମଦ୍ ଦୁଇ ଦେଶ ମଧ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦ୍ୱିପକ୍ଷିକ ସମ୍ପର୍କ ନେଇ ଭିଡ଼ିଓ କନ୍ଫରେନ୍ ି ମାଧ୍ୟମରେ ଆଲୋଚନା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ଟିକାର ବର୍ତ୍ତମାନ ସ୍ଥିତି ଓ ଏହାକୁ କିଭଳି ଲୋକମାନଙ୍କ ନିକଟରେ ପହଞ୍ଚାଯାଇ ପାରିବ ସେ ସମ୍ପର୍କରେ ଦୁଇ ମନ୍ତ୍ରୀ ବିସ୍ତୂତ ଭାବେ ଆଲୋଚନା କରିଛନ୍ତି ଶ୍ରୀ ଚୌବେ କହିଛନ୍ତି ଲୋକମାନେ ଏକତ୍ରିତ ହୋଇ ମହାମାରୀର ମୁକାବିଲା କରିବା ପାଇଁ କୋଭିଡ୍ ନାଇଷ୍ଟିନ୍ ସମଗ୍ର ମାନବ ଜାତିକୁ ଏକ ସୁଯୋଗ ଦେଇଛି କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଔଷଧ ଯୋଗାଇ ଦେଇ ଯେଉଁ ମହାନତାର ପରିଚୟ ଦେଇଛନ୍ତି ଶ୍ରୀ ତାରିକ୍ ତାର ପ୍ରଶଂସା କରିଛନ୍ତି ସ୍ମାର୍ଟ୍ ଓଡ଼ିଶା ଉପକୂଳ ହି୍ୱଲର ଦ୍ୱୀପରୁ ସୁପର ସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ ସ୍କାର୍ଟ୍ର ସଫଳ ପରୀକ୍ଷଣ କରାଯାଇଛି ସ୍କାର୍ଟ୍ ହେଉଛି ଏକ ହାଲୁକା ବୁଡ଼ା ଜାହାଜ ନିରୋଧୀ ଟୋର୍ପିଡୋ ପ୍ରକାରର କ୍ଷେପଣାସ୍ତ୍ର ସହାୟକ ଉତ୍କ୍ଷେପଣ ପ୍ରଣାଳୀ ଦେଶର ବୁଡ଼ାଜାହାଜ ବିଧ୍ୱଂସି ସାମର୍ଥ୍ୟ କାହିର କରିବା ପାଇଁ ଏହି ପରୀକ୍ଷାମୂଳକ ପ୍ରଦର୍ଶନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଗତକାଲି ଏହାର ସଫଳ ପରୀକ୍ଷଣ କରାଯିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍ଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସ୍କାର୍ଟ୍ ବୁଡ଼ା ଜାହାକ ବିଧ୍ୱଂସି ଯୁଦ୍ଧ କ୍ଷମତା ସ୍ଥାପନ କରିବାରେ ଏକ ପ୍ରମୁଖ ଞ୍ଜାନକୌଶଳ ଭାବେ ପ୍ରମାଣିତ ହେବ ନୋବେଲ୍ ମେଡିସିନ୍ ଆମେରିକାର ହାର୍ଭି ଜେ ଅଲ୍ଟର୍ ଓ ଚାର୍ଲସ୍ ଏମ୍ ରାଇସ୍ ଏବଂ ବ୍ରିଟିଶ୍ ବୈଜ୍ଞାନିକ ମାଇକେଲ୍ ହଟନ୍ ଚିକିତ୍ସା କ୍ଷେତ୍ରରେ ସମ୍ମାନଜନକ ନୋବେଲ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ହେପାଟାଇଟିସ୍ ସି' ଭୂତାଣୁର ଆବିଷ୍କାର ପାଇଁ ସେମାନଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି ନୋବେଲ୍ କମିଟି ମୁଖ୍ୟ ଥୋମାସ୍ ପର୍ଲମ୍ୟାନ୍ ଷ୍ଟକହୋମଠାରେ ବିଜେତାମାନଙ୍କ ନାମ ଘୋଷଣା କରିଛନ୍ତି

ବିହାର ଇଲେକ୍ସନ୍ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡା କହିଛନ୍ତି ବିହାରରେ ଅବାଧ ନିରପେକ୍ଷ ନିରାପଦ ତଥା ସମସ୍ତ ଭୋଟରଙ୍କ ଅଂଶଗ୍ରହଣ ସହ ବିଧାନସଭା ନିର୍ବାଚନ କରାଇବାକୁ କମିଶନ୍ ଅଗ୍ରାଧିକାର ଦେଉଛି ବିହାର ବିଧାନସଭା ନିର୍ବାଚନରେ ମୁତୟନ ହେବାକୁ ଥିବା ପର୍ଯ୍ୟବେକ୍ଷକମାନଙ୍କ ଲାଗି କମିଶନ୍ ଦ୍ୱାରା ଆୟୋଜିତ ଏକ ବୈଠକରେ ଶ୍ରୀ ଅରୋଡା ଏହା କହିଛନ୍ତି ପର୍ଯ୍ୟବେକ୍ଷକମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଅରୋଡା କୋବିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ବିଶ୍ୱର ବିଭିନ୍ନ ଦେଶର ନିର୍ବାଚନ ପଦ୍ଧତି ବିଷୟରେ ସେମାନଙ୍କୁ ଅବଗତ କରାଇଛନ୍ତି ବିହାର ବିଧାନସଭା ନିର୍ବାଚନ କରାଇବା ପାଇଁ ନିଷ୍ପଭି ନେବା ପୂର୍ବରୁ କମିଶନ୍ ପରିସ୍ଥିତିର ପୁଙ୍ଗାନୁପୁଙ୍ଗ ବିଶ୍ଳେଷଣ କରିଥିବା ବିଷୟରେ ସେମାନଙ୍କୁ ଜଣାଇଛନ୍ତି ଶ୍ରୀ ଅରୋଡା କହିଛନ୍ତି ବିହାର ବିଧାନସଭା ନିର୍ବାଚନ ଉପରେ ବିଶ୍ୱ ସମ୍ପ୍ରଦାୟର ନଜର ଥିବାରୁ ଆମକୁ ଅତିରିକ୍ତ ସତର୍କତାର ସହ ନିର୍ବାଚନ କାର୍ଯ୍ୟ ସମ୍ପନ୍ନ କରିବାକୁ ହେବ କୋବିଡ୍ ନାଇଷ୍ଟିନ୍ ସମୟରେ ଏହା ବିଶ୍ୱର ସର୍ବବୃହତ ନିର୍ବାଚନ ହେବାକୁ ଯାଉଛି ସେ କହିଛନ୍ତି ଭୋଟରମାନଙ୍କ ମନରେ ବିଶ୍ୱାସ କନ୍କାଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯିବା ଆବଶ୍ୟକ ଯାହା ଫଳରେ ସେମାନେ ବହୁସଂଖ୍ୟାରେ ଆସି ନିରାପଦରେ ମତଦାନ କରିପାରିବେ ଟ୍ରାକ୍ଟର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଟ୍ରାକ୍ଟରରୁ ବାହାରୁଥିବା ପ୍ରଦୂଷଣ ମାନଦଣ୍ଡ ଅକ୍ଟୋବର ମାସରୁ ଲାଗୁ ହେବ ଏଥିସହ ନିର୍ମାଣ ଉପକରଣ ଯାନବାହନ ଗୁଡ଼ିକ ପାଇଁ ଏହି ମାନଦଣ୍ଡ ଆସନ୍ତାବର୍ଷ ଏପ୍ରିଲ୍ ମାସରୁ ଲାଗୁ ହେବ

ମନ୍ତ୍ରଶାଳୟ କହିଛି କୃଷି ମନ୍ତ୍ରଣାଳୟ ଟ୍ରାକୁର ନିର୍ମାଣକାରୀ ସଂସ୍ଥା ଏବଂ କୃଷି ସଂଘଗୁଡ଼ିକର ଅନୁରୋଧ ପରେ ଏହି ନିଷ୍ପଭି ନିଆଯାଇଛି ଖେଳ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଗତକାଲି ଅନୁଷ୍ଠିତ ଆଇପିଏଲ୍ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲସ୍ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଅଣଷଠି ରନ୍ରେ ପରାସ୍ତ କରିଛି ଟସ୍ ଜିତି ଆର୍ସିବି ଦିଲ୍ଲୀ କ୍ୟାପିଟାଲସ୍ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା

ଆଜି ସଂଧ୍ୟାରେ ମୁମ୍ଭାଇ ଇଣ୍ଡିଆନସ୍ ଓ ରାଜସ୍ତାନ୍ ରୟାଲସ୍ ମଧ୍ୟରେ ମୁକାବିଲା ହେବ